ଗ୍ରାମୀଣ ଡାକ ସେବକମାନଙ୍କ ବେତନ ଡାଞ୍ଚା ଓ ଭଉାରେ ସଂଶୋଧନକୁ ମଧ୍ୟ କ୍ୟାବିନେଟ୍ ଅନୁମୋଦନ କରିଛି

ଅଧ୍ୟାଦେଶରେ ଗୃହ କିଣୁଥିବା ଲୋକମାନଙ୍କୁ ଆର୍ଥକ ଋଣଦାତାର ମାନ୍ୟତା ପ୍ରଦାନ କରାଯାଇଛି

ନୃଆଦିଲ୍ଲୀରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତାବେଳେ ଖାଦ୍ୟ ମନ୍ତ୍ରୀ ରାମବିଳାଶ ପାଶଓ୍ୱାନ୍ କହିଛନ୍ତି ଏଥନଲ୍ ଉତ୍ପାଦନପାଇଁ ନୂଆ କାରଖାନା ସ୍ଥାପନ ବାବଦରେ ଦିଆଯିବାକୁ ଥିବା ଋଣ ଉପରେ ବାକି ସୁଧକୁ ସରକାର ବହନ କରିବେ

ଯାହା ମିଲ୍ ମାଲିକମାନେ ଆଖୁଚାଷୀମାନଙ୍କୁ ପ୍ରଦାନ କରିବେ ମନ୍ତ୍ରୀ କହିଛନ୍ତି ଏନ୍ଡିଏ ସରକାର କୃଷକମାନଙ୍କ କଲ୍ୟାଶପାଇଁ ପ୍ରତିଶ୍ରତିବଦ୍ଧ

ସେମାନଙ୍କୁ ମହଙ୍ଗା ଭତ୍ତା ପୃଥକ୍ ଭାବେ ଦିଆଯିବ ଓ କେନ୍ଦ୍ର ସରକାରୀ କର୍ମଚାରୀମାନଙ୍କର ମହଙ୍ଗା ଭତ୍ତାରେ ସଂଶୋଧନ ସମୟରେ ସେମାନଙ୍କର ମଧ୍ୟ ସଂଶୋଧନ କରାଯିବ ଏହି ସଂଶୋଧନଦ୍ୱାରା ଗ୍ରାମୀଣ ଡାକ ସେବକମାନଙ୍କ ବେତନ ଭତ୍ତା ଓ ଅନ୍ୟାନ୍ୟ ସୁବିଧାରେ ଉନ୍ନତି ଆସିବ ଯାହାଫଳରେ ଗ୍ରାମାଞ୍ଚଳରେ ଡାକ ସେବା ମଧ୍ୟ ଅଧିକ ମଜବୁତ୍ ହୋଇପାରିବ

ଜଳସମ୍ପଦ ମନ୍ତ୍ରଣାଳୟ ଏକ ଇସ୍ତାହାରରେ କହିଛି ଖର୍ଚ୍ଚ ଅର୍ଥ କମିଟିଦ୍ୱାରା ଯୋଜନାର ପ୍ରସ୍ତାବକୁ ସୁପାରିସ କରାଯାଇଛି ଓ ପ୍ରକଳ୍ପପାଇଁ ମନ୍ତ୍ରଣାଳୟ କ୍ୟାବିନେଟ୍ ମଞ୍ଜୁରିକୁ ଅପେକ୍ଷା କରିଛି

ଦେଶର ଯେଉଁ ଅଞ୍ଚଳରେ ଭୂତଳ ଜଳସ୍ତର ହ୍ରାସ ପାଇଛି ସେଠାରେ ଜଳସ୍ତରରେ ଉନ୍ନତି ଆଶିବା ଲାଗି ଯୋଜନାରେ ଲକ୍ଷ୍ୟ ରଖାଯାଇଛି ଯୋଜନା ଅନୁସାରେ ଗୁଜରାତ୍ ହରିୟାନା କର୍ଷ୍ଣାଟକ ମଧ୍ୟପ୍ରଦେଶ ମହରାଷ୍ଟ୍ର ରାଜସ୍ଥାନ ଓ ଉତ୍ତର ପ୍ରଦେଶ ଅଗ୍ରାଧିକାର ରାଜ୍ୟ ଭାବେ ନାମିତ ହୋଇଛି କ୍ୟାବିନେଟ୍ ସିପିଏସ୍ଇ ରୁଗ୍ଶ ତଥା କ୍ଷତି ଦେଖାଉଥିବା ରାଷ୍ଟ୍ରାୟତ୍ତ ଉଦ୍ୟୋଗଗୁଡ଼ିକୁ ସମୟ ପୂର୍ବରୁ ବନ୍ଦ୍ କରି ସେଗୁଡ଼ିକର ସ୍ଥାବର ଓ ଅସ୍ଥାବର ସମ୍ପଭିକୁ ବିକ୍ରି କରିବା ସକାଶେ କେନ୍ଦ୍ର କ୍ୟାବିନେଟ୍ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ବିଭାଗର ଏକ ସଂଶୋଧିତ ନିୟମାବଳୀକୁ ଅନୁମୋଦନ କରିଛି ରୁଗ୍ଶ ତଥା କ୍ଷତି ଦେଖାଉଥିବା ରାଷ୍ଟ୍ରାୟତ୍ତ ଉଦ୍ୟୋଗଗୁଡ଼ିକୁ ବନ୍ଦ୍ କରିବାରେ ଘଟୁଥିବା ବିଳୟକୁ ଏହି ସଂଶୋଧିତ ନିୟମାବଳୀ ହ୍ରାସ କରିବ ଏହି ନିୟମାବଳୀ ସେହିସବୁ ଉଦ୍ୟୋଗଗୁଡ଼ିକର ବନ୍ଦ୍ ସମ୍ୟନ୍ଧୀୟ ପ୍ରକ୍ରିୟାକୁ ଶୀଘ୍ର ସମ୍ପର୍ଷ କରିପାରିବ ଓ ସମ୍ପୁକ୍ତ ମନ୍ତ୍ରଣାଳୟ ତଥା ବିଭାଗଗୁଡ଼ିକୁ ଏହି ପ୍ରକ୍ରିୟାରେ ସହାୟତା କରିବ

ଏହି କାର୍ଯ୍ୟକ୍ରମ ପୃଥିବୀର ପର୍ଯ୍ୟବେକ୍ଷଣ ନୌଚଳାଚଳ ଓ ମହାକାଶ ବିଜ୍ଞାନରେ ହେବାକୁ ଥିବା ଉତ୍କ୍ଷେପଣର ଆବଶ୍ୟକତାକୁ ପୂରଣ କରିବ ଏଥିସହିତ ଭାରତୀୟ ଶିି୍ଧଦ୍ୱାରା ଉତ୍ପାଦନ ଜାରି ରଖାଯିବା ମଧ୍ୟ ନିଶ୍ଚିତ ହେବ

କ୍ୟାବିନେଟ୍ ଏମ୍ଓୟୁ ଗତ ଏପ୍ରିଲ୍ ମାସରେ ସ୍ଥାୟୀ ତଥା ସ୍କାର୍ଟ ସହରାଞ୍ଚଳ ବିକାଶ କ୍ଷେତ୍ରରେ ବୈଷୟିକ ସହାୟତାପାଇଁ ଭାରତ ଓ ଡେନ୍ମାର୍କ ମଧ୍ୟରେ ସ୍ୱାକ୍ଷରିତ ବୁଝାମଣା ସ୍କାରକ ପତ୍ରକ୍ କେନ୍ଦ୍ର କ୍ୟାବିନେଟ୍ ଅନ୍ତମୋଦନ କରିଛି

ସୁପ୍ରିମ୍କୋର୍ଟଙ୍କ ରାୟ ଅନୁସାରେ ଏହି ଅଗ୍ରଗତି ରିପୋର୍ଟ ଦାଖଲ କରାଯାଇଛି ସୁପ୍ରିମ୍କୋର୍ଟ ତାଙ୍କ ରାୟରେ ନଦୀଗୁଡ଼ିକର ଆନ୍ତଃସଂଯୋଗ ପାଇଁ ଏକ ସ୍ୱତନ୍ତ୍ର କମିଟି ଗଠନ ଲାଗି କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ ସ୍ୱତନ୍ତ୍ର କମିଟିର ସ୍ଥିତାବସ୍ଥା ରିପୋର୍ଟରେ କେନ୍ ବେତୱା ସଂଯୋଗ ଦାମନ୍ଗଙ୍ଗା ପିଞ୍ଜଲ୍ ସଂଯୋଗ ଓ ପାରା ତାପି ନର୍ମଦା ନଦୀ ସଂଯୋଗର ଅଗ୍ରଗତି ସମ୍ୟନ୍ଧୀୟ ସ୍ଥିତାବସ୍ଥା ରିପୋର୍ଟ ଅନ୍ତର୍ଭୁକ୍ତ

ତାହା ପରଠାରୁ ସୁଧହାରଗୁଡ଼ିକୁ କମ୍ କରାଯାଉଥିଲା କିମ୍ବା ଅପରିବର୍ତ୍ତିତ ରଖାଯାଉଥିଲା ଏହାର ଦ୍ୱିତୀୟ ଦ୍ୱିମାସିକ ମୁଦ୍ରାନୀତି ସମୀକ୍ଷା ଆଜି ଘୋଷଣା କରି ରିଜର୍ଭ ବ୍ୟାଙ୍କ୍ ଏହାର ନିରପେକ୍ଷ ଆଭିମୁଖ୍ୟ ବଜାୟ ରଖିଛି

ଏହି ଅଧ୍ୟାଦେଶ ଘର କିଣୁଥିବା ଲୋକମାନଙ୍କୁ ଅନେକ ମାତ୍ରାରେ ସହାୟତା କରିବ କାରଣ ଏହି ଅଧ୍ୟାଦେଶ ବଳରେ ଘର କିଣୁଥିବା ଲୋକମାନେ ଆର୍ଥିକ ଋଣଦାତାର ମାନ୍ୟତା ପାଇବେ ଋଣଦାତା କମିଟିରେ ମଧ୍ୟ ସେମାନଙ୍କର ପ୍ରତିନିଧିତ୍ୱ ରହିବ ଓ ନୀତି ନିର୍ଦ୍ଧାରଣରେ ସେମାନେ ଭାଗିଦାର ରହିବେ

ଏହି ରିପୋର୍ଟ୍ରେ ବିଶ୍ୱ ଅର୍ଥନୀତି ଉପରେ ବିସ୍ଚତ ତଥ୍ୟ ରହିଛି

ରାଜ୍ୟପାଳ ବକୁଭାଇ ବାଲା ନୂଆ ମନ୍ତ୍ରୀମାନଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି